ନିଜର ମନ୍କି ବାତ୍ କାର୍ଯ୍ୟକ୍ରମରେ ସକ୍ରିୟତାର ସହିତ ସାଧାରଣ ନିରାପତ୍ତା ପାଇଁ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି

ଆଜି ଆକାଶବାଣୀ ମାଧ୍ୟମରେ ନିଜର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିକଟରେ ମୁମ୍ୟାଇଠାରେ ଏକ କାର୍ଯ୍ୟକ୍ରମରେ କୃତ୍ରିମ ଧୀଶକ୍ତି କିପରି ଦିବ୍ୟାଙ୍ଗ ଜନ ଜୀବନ ସୁଗମ କରିପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ବୈଜ୍ଞାନିକମାନଙ୍କୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ସେବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସତର୍କତା ଜାଣିବା ବିଷୟରେ ଏହା କିପରି ସାହାଯ୍ୟ କରିପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ବାକ୍ ଶକ୍ତିହୀନକୁ କଥା କହିବାରେ ସାହାଯ୍ୟ କରିବା ପାଇଁ ଜଣେ ଯୁବକ ପ୍ରସ୍ତୁତ କରିଥିବା ଏକ ଡିଜିଟାଲ୍ ଉପକରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଥିଲେ

ବିଜ୍ଞାନର ଉପଯୋଗ ଜନକଲ୍ୟାଣ ପାଇଁ ଏବଂ ମାନବ ଜୀବନର ସର୍ବୋଚ୍ଚ ଶିଖରକୁ ସ୍ୱର୍ଷ କରିବା ପାଇଁ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି

ବୋଧାୟନ ଭାଷର ବ୍ରହ୍ମଗୁପ୍ତ ଆର୍ଯ୍ୟଭଟ୍ଟଙ୍କଠାର୍ଚ ଆରମ୍ଭ କରି ସାର୍ ସିଭି ରମଣ ସାର୍ ଜଗଦିସ୍ ଚନ୍ଦ୍ର ବୋଷ ସତ୍ୟେନ୍ଦ୍ରନାଥ ବୋଷ ଏବଂ ହରଗୋବିନ୍ଦ ଖୁରାନାଙ୍କ ଭଳି ବୈଜ୍ଞାନିକ ଆମ ଦେଶ ପାଇଁ ଗର୍ବ ଓ ଗୌରବ ବିପଦ ସମୟରେ ନିରାପତ୍ତା ପାଇଁ ସକ୍ରିୟତାର ସହ ପ୍ରସ୍ତୁତି କରିବା ଦ୍ୱାରା ଧନଜୀବନକୁ ସୁରକ୍ଷା କରାଯାଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ନିରାପତ୍ତା ସମ୍ପର୍କରେ ଜନସାଧାରଣ ସଚେତନ ହେବା ଆବଶ୍ୟକ ପ୍ରାକୃତିକ ବିପର୍ଯ୍ୟଗୁଡ଼ିକୁ ବାଦ୍ ଦେଲେ ଅଧିକାଂଶ ଦୁର୍ଘଟଣା ଆମର କୌଣସି ନା କୌଣସି ଭୁଲ୍ର ପରିଣାମ ଯୋଗୁଁ ହୋଇଥାଏ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସ୍କୁଲ୍ମାନଙ୍କରେ ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ତ୍ରିଲ୍ର ଆୟୋଜନ ତଥା ତାଲିମ୍ ଓ ସଚେତନତା ଗୁରୁତ୍ୱପୂର୍ଷ୍ଣ ଭୂମିକା ତୁଲାଇ ଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସଚେତନତା ଯୋଗୁଁ ଅଂଶୁଘାତ କନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି ଭାରତ ମିଳିତ ବିପର୍ଯ୍ୟୟ ପରିଚାଳନାର ନେତୃତ୍ୱ ନେଇ ଏହା ମାଧ୍ୟମରେ ସଙ୍କଟ ସଚେତନ ସମାଜ ଗଠନ ଦିଗରେ କାର୍ଯ୍ୟ କର୍ତ୍ଥି ଚଳିତ ବଜେଟ୍ରେ ଘୋଷଣା କରାଯାଇଥିବା ଗୋବର୍ଦ୍ଧନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସ୍ୱଚ୍ଛ ଭାରତ ମିଶନ୍ର ଏକ ଅଂଶବିଶେଷ

ସେ ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋଷୀର ଗ୍ରାମୀଣ ମହିଳାମାନଙ୍କୁ ସମବାୟ ସମିତି ମାଧ୍ୟମରେ ଗୋବର୍ଦ୍ଧନ ଯୋଜନାରୁ ଗ୍ରାମାଞ୍ଚଳର ଲୋକମାନେ କିପରି ଅର୍ଥ ରୋଜଗାର କରିପାରିବ ସେ ଦିଗରେ କାର୍ଯ୍ୟ କରିବାକୃ କହିଛନ୍ତି ନିକଟରେ ଛତିଶଗଡ଼ରେ ଅନୁଷିତ ଆବର୍ଜନା ମହୋହବ ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି ଯେ ଏହି ମହୋହବ ମାଧ୍ୟମରେ ସହରାଞ୍ଚଳର ଅଳିଆ ଆବର୍ଜନାକୁ କିପରି ପୁନଃ ବ୍ୟବହାର ଯୋଗ୍ୟ କରାଯାଇ ପାରିବ ସେ ନେଇ ସଚେତନତା ସୃଷ୍ଟି କରାଯାଇ ପାରିଛି ଆନ୍ତର୍ଜାତିକ ମହିଳା ଦିବସ ସମ୍ପର୍କରେ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି ମହିଳାମାନଙ୍କ ନେତୃତ୍ୱ ମାଧ୍ୟମରେ ଅନେକ ବିକାଶ ସାଧିତ ହେଉଛି ନ୍ୟୁ ଇଣ୍ଡିଆର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ମହିଳା ଶସକ୍ତିକରଣ ସୁଦୃଢ଼ ଏବଂ ସମାନ ଭାଗିଦାରୀ ମାଧ୍ୟମରେ ଦେଶର ସାମଗ୍ରୀକ ବିକାଶ ସମ୍ଭବ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ରଙ୍ଗର ପର୍ବ ହୋଲି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୃ ଅଭିନନ୍ଦନ ଜଣାଇଛନ୍ତି ପିଏମ୍ ସୁରଟ୍ ଗୁଜ୍ରରାଟର ସ୍ୱରଟରେ ପ୍ରଧାନମନ୍ତ୍ରରେ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ରନ୍ ଫର୍ ନ୍ୟୁ ଇଣ୍ଡିଆ ମାରାଥନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସହରର ଲାଲଭାଇ କଷ୍ଟ୍ରାକୁର ଷ୍ଟାଡିୟମ୍ରୁ ଏହି ମାରାଥନର ଶୁଭାରୟ କରିବେ ସାମାଜିକ ସଚେତନତା ସୃଷ୍ଟି ହେଉଛି ଏହି ମାରାଥନର ଲକ୍ଷ୍ୟ ଏହାର ଆୟୋଜକ ସୁରଟ ନାଗରିକ ସମିତି ଆଶା ରଖିଛି ଯେ ଏଥିରେ ଏକ ଲକ୍ଷର୍ ଉର୍ଦ୍ଧ୍ୱ ଜନସାଧାରଣ ଅଂଶଗ୍ରହଣ କରିବେ

ଆଣ୍ଟି ଡମ୍ପି ଘରୋଇ ଉତ୍ପାଦକଙ୍କ ସୁରକ୍ଷା ପାଇଁ ଭାରତ ଚୀନ୍ରୁ ସିରାମିକ୍ ଟେବଲ୍ ଓୟାର୍ ଏବଂ ବାସନର ଆମଦାନି ଉପରେ ଆଣ୍ଟି ଡମ୍ପିଂ ଶୁଳ୍କ ଲାଗୁ କରିଛି

ଫଳରେ ଆମଦାନି ମହଙ୍ଗା ହୋଇଯିବ ସର୍ବ ଭାରତୀୟ ପାତ୍ର ଉତ୍ପାଦନକାରୀ ସଂଘ ଏବଂ ଭାରତୀୟ ସେରାମିକ୍ ସୋସାଇଟି ପକ୍ଷରୁ ଆଣ୍ଟି ଡମ୍ପିଂ ଏବଂ ଅନ୍ୟାନ୍ୟ ଶୁଳ୍କ ଲାଗୁ କରିବା ପାଇଁ ମହାନିର୍ଦ୍ଦେଶାଳୟକୁ ଅନୁରୋଧ କରିବା ପରେ ଏହି ପଦକ୍ଷେପ ନିଆଯାଇଛି

ଉପରାଷ୍ଟ୍ରପତି ପ୍ରଥମେ ସେବାଗ୍ରାମରେ ବାପୁକୁଟି ପରିଦର୍ଶନ କରିବେ

ପିଏମ୍ ଅରବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଦୁଚେରୀର ଶ୍ରୀ ଅରବିନ୍ଦ ଆଶ୍ରମ ଗସ୍ତ କରି ଏହାର ପ୍ରତିଷ୍ଠାତା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଅରବିନ୍ଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଚେନ୍ନାଇ ବିମାନ ବନ୍ଦରରୁ ପୁଦୁଚେରୀରେ ପହଞ୍ଚିବା ପରେ ସେ ଆଶ୍ରମକୁ ଯାଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଶ୍ରୀ ଅରବିନ୍ଦଙ୍କ ସ୍କାରକୀରେ ସେ ପୁଷ୍ପଗୁଚ୍ଛ ଅର୍ପଣ କରି କିଛି ମିନିଟ୍ ପାଇଁ ଧ୍ୟାନରେ ବସିଥିଲେ ପରେ ସେ ତାମିଲନାଡୁର ଭିଲୁପୁରମ୍ ଜିଲ୍ଲାରେ ଅବସ୍ଥିତ ଆରୋଭିଲ୍ ଆନ୍ତର୍ଜାତିକ ଟାଉନ୍ ସିପ୍ର ସୁବର୍ଷଜୟନ୍ତୀ ସମାରୋହରେ ଭାଗ ନେଇଥିଲେ

ଉତ୍ତର କୋରିଆ ଆଣବିକ ଓ ବାଲିଷ୍ଟିକ୍ କ୍ଷେପଣାସ୍ତ ପରୀକ୍ଷା ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଙ୍କ କଠୋର କଟକଣା ଲାଗୁ କରିବା ପାଇଁ ଜାତିସଂଘର କଟକଣା କମିଟିକୁ ଯୁକ୍ତରାଷ୍ଟ୍ର ଆମେରିକା ଅନୁରୋଧ କରିଛି

ପରିଷଦର ସଦସ୍ୟମାନେ ପ୍ରସ୍ତାବିତ ମଞ୍ଜୁରୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି ଉତ୍ତରକୋରିଆର ସହଯୋଗୀ ଚୀନ୍ ସମେତ ଯଦି କୌଣସି ପରିଷଦ ସଦସ୍ୟ ଅନୁରୋଧକୁ ପ୍ରତିରୋଧ ନକରନ୍ତି ତେବେ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକାରୀ ହେବ କ୍ୟାମ୍ପେନିଙ୍ଗ୍ ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେଉଛି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଭୋଟରମାନଙ୍କୁ ଆକୁଷ୍ଟ କରିବା ପାଇଁ ଶେଷ ସୁଯୋଗ ଭାବରେ ବିଭିନ୍ନ ସ୍ଥାନରେ ର୍ୟାଲିର ଆୟୋଜନ କରିଛନ୍ତି ବିଭିନ୍ନ ଦଳର ତାରକା ପ୍ରଚାରକମାନେ ସେମାନଙ୍କର ପ୍ରାର୍ଥୀମାନଙ୍କ ପାଇଁ ସାଧାରଣ ସଭାରେ ଉଦ୍ବୋଧନ ଦେଇ ସାରିଛନ୍ତି ଆମର ମେଘାଳୟ ସମ୍ଭାଦଦାତା କହିଛନ୍ତି ଯେ ବହୁ ବରିଷ୍ଣ ନେତା ସେମାନଙ୍କର ପ୍ରାର୍ଥୀମାନଙ୍କ ପାଇଁ ବିଭିନ୍ନ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ସ୍କୃତି ଇରାନୀ ପିୟୁଷ ଗୋଏଲ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହା ବିଜେପି ପ୍ରର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଅନ୍ୟ ପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁଖ୍ୟମନ୍ତ୍ରୀ ମୁକୁଳ ସାଙ୍ଗମା ବରିଷ୍ଠ ନେତା ଶଶୀ ଥରୁର୍ ସିପି ଯୋଶୀ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ଆସନ୍ତା ମଙ୍ଗଳବାର ଦିନ ଉଭୟ ରାଜ୍ୟରେ ଭୋଟ ଗ୍ରହଣ ହେବ ଆସନ୍ତା ମାସ ତିନି ତାରିଖରେ ତ୍ରିପୁରା ସହ ଏହି ଦୁଇ ରାଜ୍ୟର ଭୋଟ ଗଣତି କରାଯିବ

ଶ୍ରୀଦେବୀ ଡେଥ୍ ଚାରିଦଶନ୍ଧି ଧରି ପ୍ରସିଦ୍ଧିଲାଭ କରିଥିବା ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କର ପରଲୋକ ଘଟିଛି

ଗତକାଲି ରାତିରେ ଦୁବାଇଠାରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ

କିନ୍ତୁ ଏହାର ମାତ୍ର ପାଞ୍ଚ ବର୍ଷ ପରେ ଜିତେନ୍ଦ୍ରଙ୍କ ସହ ଆସିଥିବା 'ହିନ୍ନତୱାଲା' ଚଳଚ୍ଚିତ୍ର ଚହଳ ସୃଷ୍ଟି କରିଥିଲା ପରେ ପରେ ବକ୍କ ଅଫିସ୍ରେ ତାଙ୍କ ଅଭିନୀତ ମୱାଲି ତୋହଫା ମିଷ୍ଟର ଇଣ୍ଡିଆ ଏବଂ ଚାନ୍ଦିନୀ ଆଦିର ଅପାର ସଫଳତା ପରେ ସେ ଅଦ୍ୱିତୀୟ ହୋଇଯାଇଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍କତି ଇରାନୀ ଶ୍ରୀଦେବୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି